କେବଳ ଭିଡ଼ିଓ କନ୍ଫରେନ୍ୱିଂ କରିଆରେ ଏହା କରାଯାଇପାରିବ

ସେହିପରି ସେଲୁନ୍ ସ୍ବା ବିୟୁଟିପାର୍ଲର ଆଦି ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ପେଟ୍ରୋଲ ପମ୍ମ ଓ ରକ୍ଷନଗ୍ୟାସ୍ ଯୋଗାଣକୁ ଏହି ସମୟରେ ଅନୁମତି ଦିଆଯାଇଛି

ଏ ସମ୍ମର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତୀ କହିଛନ୍ତି କାର୍ଯ୍ୟରତ ସାମ୍ଘାଦିକମାନେ ଏଭଳି ସଙ୍କଟମୟ ସ୍ଷୁତିରେ ନିରବଛିନୁ ଭାବରେ ସମ୍ଘାଦ ଯୋଗାଇବା ସହ ଏକ ମହତ୍ ସେବା କରୁଛନ୍ତି ଏହି ସମୟରେ କୋଭିଡ ସମ୍ମର୍କରେ ଲୋକଙ୍ଙୁ ସଚେତନ କରୁଛନ୍ତି ଏହା ଆମର ଯୁବ୍ଧ ପାଇଁ ଏକ ବଡ ସମର୍ଥନ ଅଟେ